ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଏହି ଭିଉିପ୍ରସ୍ତର ସ୍ରାପନ କରିବା ଅବସରରେ କହିଛନ୍ତି ହକିର ଏନ୍ତିଡିଶାଳ କୁହାଯାଉଥିବା ସୁନ୍ଦରଗଡ଼ କିଲ୍ଲାରେ ତିଆରି ହେବାକୁଥିବା ଏହି ଷ୍ଟାଡିୟମ୍ରେ ବିଶ୍ୱକପ୍ ଆୟୋଜନ କରାଯିବ

ଏଥିପାଇଁ ରାଉରକେଲାକୁ ପ୍ରସ୍ତୁତ କରାଯାଉଥିବା ମୁଖ୍ୟମନ୍ତୀ କହିଛନ୍ତି ସେ କହିଛନ୍ତି ସୁନ୍ଦରଗଡ଼ର ସବୁଠାରୁ ବଡ଼ ପରିଚୟ ହେଉଛି ହକି

ଗୃହର ବିବରଣୀ ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣ ଅର୍ଥନୈତିକ ସର୍ବେକ୍ଷଣ ଆଦି ଇ ବିଧାନ ଆପ୍ଲିକେଶନରେ ଉପଲ ହେବ

ଲାଗି ନୟାଗଡ଼ ଜଙ୍ଗଲର୍ ପ୍ଥମ ପର୍ଯ୍ୟାୟରେ ଆସିଥିବା ତିନି ଖଣ୍ଡ ଧଉରା କିସମର କାଠକୁ ରଥଖଳାଠାରେ ରଖାଯାଇଛି

ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ରେ ଓଡ଼ିଶା ଆନ୍ଧ୍ରପ୍ରଦେଶକୁ ଭେଟିବ